ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ନିକଟ ସମ୍ପର୍କୀୟ ଏବଂ ଗୁର୍ତର ଆହତଙ୍କ ଲାଗି ସହାୟତା ରାଶି ଘୋଷଣା କରିଛନ୍ତି

ହିମସ୍କଳନ ଦ୍ୱାରା ସୃଷ୍ଟ ବନ୍ୟା ଯୋଗୁଁ ନଦୀ କୂଳରେ ରହିଥିବା ଘରଗୁଡ଼ିକ ସମ୍ପୂର୍ଣ୍ଣ ଭାସିଯାଇଛି

ଅଳକାନନ୍ଦାର ଜଳସ୍ତର ସ୍ଥିର ରହିଥିବା ସୂଚନା ମିଳିଛି ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ଏସ୍ଏସ୍ବି ଆଇଟିବିପି ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି ପ୍ରଭାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ହେଲ୍ସଲାଇନ୍ ନୟର ଜାରି କରାଯାଇଛି

ଆକାଶବାଣୀକୁ ସ୍ୱତନ୍ତ୍ର ଭାବେ ସୂଚନା ଦେଇ ଜାତୀୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏନ୍ଡିଆର୍ଏଫ୍ର ମହାନିର୍ଦ୍ଦେଶକ ଏସ୍ଏନ୍ ପ୍ରଧାନ କହିଛନ୍ତି ଆଇଟିବିପି ସେନା ରାଜ୍ୟ ବିପର୍ଯ୍ୟୟ ତ୍ୱରିତ ବାହିନୀ ଏବଂ ରାକ୍ୟ ପୁଲିସ୍ର କର୍ମଚାରୀମାନେ ଉତ୍ତରାଖଣ୍ଡରେ ନିଖୋଜ ବ୍ୟକ୍ତିଙ୍କ ଉଦ୍ଧାର କାର୍ଯ୍ୟ ନିମନ୍ତେ ଅହନିଶି କାର୍ଯ୍ୟ କରୁଛନ୍ତି

ଏହାଦ୍ୱାରା କୃଷକମାନଙ୍କ ନିମନ୍ତେ ଶସ୍ୟବୀମାର ସର୍ବାଧିକ ସୁବିଧା ପ୍ରଦାନକୁ ସୁନିଶ୍ଚିତ କରାଯାଇ ପାରିବ ବୋଲି କୃଷି ଓ କୃଷକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି

ଏହା ଦେଶର କୃଷି କ୍ଷେତ୍ରରେ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛି କୃଷକମାନଙ୍କ ଶସ୍ୟ ବୁଶିବା ପୂର୍ବରୁ ଆରମ୍ଭ କରି ଶସ୍ୟ ଅମଳ ପର୍ଯ୍ୟନ୍ତ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରତିକଳ ପରିସ୍ଥିତି ଏବଂ ଏଥିରେ ହେଉଥିବା କ୍ଷତିକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି

ଏହି ଯୋଜନା ଅନ୍ତର୍ଗତ ଦେଶର ଚାଷୀମାନେ ସର୍ବନିମ୍ମ ପ୍ରିମିୟମ୍ ଦେଇ ଅଧିକ ଲାଭବାନ ହେବା ସହ ସେମାନଙ୍କୁ ସୁରକ୍ଷା ମିଳିପାରିବ ମନ୍ତ୍ରଣାଳୟ ଆହୁରି କହିଛି ଫସଲବୀମା ଯୋଜନାରେ କୃଷକମାନଙ୍କ ଯୋଗଦାନ କ୍ଷେତ୍ରରେ ବିଶ୍ୱରେ ଏହା ହେଉଛି ବୃହତମ ଶସ୍ୟବୀମା ଯୋଜନା

ଗତ ପାଞ୍ଚ ବର୍ଷ ଭିତରେ ସରକାର ଏହି ଯୋଚ୍ଚନାରେ ଗଠନମୂଳକ ଆହ୍ୱାନର ମୁକାବିଲା ଲାଗି ସୂଜନାତ୍ମକ ଏବଂ ତର୍କସଂଗତ ପରିବର୍ତ୍ତନ ଆଣିଛନ୍ତି ବୀମା ଯୋଜନାକୁ ସରଳ କରାଯାଇଛି

ଉତ୍ପାଦିତ ଫସଲର କ୍ଷତିର ଭରଣା କୂଷକମାନଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯିବ

ପିଏମ୍ ଡବ୍ଲ୍ୟୁବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ପଶ୍ଚିମବଙ୍ଗ ଗସ୍ତ କରି ସେଠାରେ ତେଳ ଓ ଗ୍ୟାସ ପ୍ରକଳ୍ପକୁ ଲୋକାର୍ପିତ କରିବା ସହ ବିଭିନ୍ନ ମୌଳିକ ଢାଞ୍ଚା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି

ରାମନାଥ କୋବିନ୍ଦ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗତକାଲି ଆନ୍ଧ୍ରପ୍ରଦେଶର ଚିତ୍ତୋର ଜିଲ୍ଲା ଅନ୍ତର୍ଗତ ମଦନାପାଲେ ସ୍ଥିତ ସତ୍ସଙ୍ଗ ଫାଉଣ୍ଡେସନ୍ ଆଶ୍ରମ ପରିଦର୍ଶନ କରିଛନ୍ତି

ଶିକ୍ଷା ସ୍ୱାସ୍ଥ୍ୟ ଏବଂ ପରିବେଶ କ୍ଷେତ୍ରରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସାମ୍ପ୍ରତିକ ସମାଜରେ ସର୍ବାଙ୍ଗୀନ ଆଧ୍ୟାତ୍ମିକ ବିକାଶ ଦିଗରେ ଏହା କାର୍ଯ୍ୟ କର୍ୁଛି ରାଷ୍ଟ୍ରପତି ଗତକାଲି ଏହି ଅବସରରେ ଭାରତ ଯୋଗବିଦ୍ୟା କେନ୍ଦ୍ରର ଯୋଗଶାଳାକୁ ଉଦ୍ଘାଟନ କରିବା ସହ ସେଠାରେ ଆୟୋକିତ ପ୍ରଥମ ଯୋଗ ଗୁରୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ପ୍ରଶିକ୍ଷକମାନଙ୍କ ସହ ମତବିନିମୟ କରିଥିଲେ ଯୋଗ ଶିକ୍ଷା ଲାଭ କରିବା ପାଇଁ ଦେଶର ବିଭିନ୍ନ ପ୍ରାନ୍ତରରୁ ଛାତ୍ରମାନେ ମଦନାପାଲେକୁ ଆସୁଥିବାରୁ ସେ ଏହାର ଭୟସୀ ପ୍ରଶଂସା କରିଛନ୍ତି ମାନସିକ ଓ ଶାରିରୀକ ସୁସ୍ଥତା ବଜାୟ ରଖିବା ଲାଗି କ୍ରିୟା ଯୋଗ ଏକ ବ୍ୟାପକ ଏବଂ ଆଧ୍ୟାତ୍ମିକ ଶୃଙ୍ଖଳା ବୋଲି ରାଷ୍ଟ୍ରପତି କହିଛନ୍ତି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଦୈନିକ ଆହ୍ନାନର ସମ୍ମଖୀନ ହେବା ପାଇଁ ଯୋଗ ସହାୟକ ହୋଇଥାଏ ବୋଲି ସେ କହିଚ୍ଚନ୍ତି ସୀତାରମଣ ବ୍ୟାଙ୍କ୍ ଘରୋଇ କରଣ ଯୋଜନାକୁ କାର୍ଯ୍ୟାନ୍ୱୟନ କରିବା ଲାଗି ସରକାର ଏବଂ ରିଜର୍ଭ ବ୍ୟାଙ୍କ୍ ମିଳିତ ଭାବେ କାର୍ଯ୍ୟ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ଏକ କାର୍ଯ୍ୟକ୍ରମକୁ ସମ୍ବୋଦ୍ଧିତ କରି କହିଛନ୍ତି ଏ ଦିଗରେ ବିସ୍ତୃତ କାର୍ଯ୍ୟପନ୍ତା ହାତକୁ ନିଆଯିବ ଦେଶର ସମ୍ପଭିକୁ ସରକାର ଘରୋଇ କ୍ଷେତ୍ରର ହାତକୁ ଟେକି ଦେଇଥିବା ନେଇ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରି ଅର୍ଥମନ୍ତ୍ରୀ କହିଛନ୍ତି କଂଗ୍ରେସ ସରକାର ଅମଳରେ ନିଆଯାଇଥିବା ପୁଞ୍ଜି ପ୍ରତ୍ୟାହାର ନିଷ୍ପଭି ସମ୍ପର୍କରେ ବର୍ତ୍ତମାନର ସରକାର ସ୍କଷ୍ଟ ନୀତି ଜାରି କରିଛନ୍ତି କେଉଁ କମ୍ପାନୀଗୁଡ଼ିକରୁ ଅଂଶଧନ ପ୍ରତ୍ୟାହାର କରାଯିବ ତାରି ଉପରେ କାର୍ଯ୍ୟ ଚାଲିଛି ସେ କହିଛନ୍ତି ବର୍ତ୍ତମାନ ଏଭଳି କିଛି ରାଷ୍ଟ୍ରାୟତ କମ୍ପାନୀ ରହିଛନ୍ତି ଯାହା ନିଜର ଅସ୍ତିତ୍ୱ ବଞ୍ଚାଇ ରଖିବାକୁ ଅସମର୍ଥ ଏହି କମ୍ପାନୀଗୁଡ଼ିକୁ ପୁନଃ କାର୍ଯ୍ୟକ୍ଷମ କରାଇବା ସରକାରଙ୍କ ଲକ୍ଷ୍ୟ ବୋଲି ଶ୍ରୀମତୀ ସୀତାରମଣ ସ୍ୱଷ୍ଟ କରିଛନ୍ତି

ସେହି ରାଜ୍ୟଗୁଡ଼ିକ ହେଲା ଆସାମ ବିହାର ଗୁଜରାଟ ହରିୟାନା ଝାଡ଼ଖଣ୍ଡ କର୍ଣ୍ଣାଟକ କେରଳ ମଣିପୁର ଓଡ଼ିଶା ରାଜସ୍ଥାନ ତ୍ରିପୁରା ଓ ଉତ୍ତରାଖଣ୍ଡ

କୋଭିଡ୍ ଟିକା ପ୍ରଦାନ କ୍ଷେତ୍ରରେ ଆମେରିକା ଓ ବ୍ରିଟେନ୍ ତଳକୁ ଭାରତର ସ୍ଥାନ ତୂତୀୟରେ ରହିଛି ଅନ୍ୟ ପକ୍ଷରେ ଦେଶରେ କରୋନା ଆରୋଗ୍ୟ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି

ଭେଇକିଲ୍ ସ୍କ୍ରାପ୍ ପୁରୁଣା ତଥା ପ୍ରଦୃଷଣ ସୃଷ୍ଟିକାରୀ ଯାନ ଗୁଡ଼ିକୁ ହଟାଇ ନୂଆ ଯାନ ଗ୍ରହଣ କରିବାକୁ ସରକାର ଏକ ପ୍ରୋହାହନ ଯୋଜନା ଆରୟ କରିବେ ବୋଲି କେନ୍ଦ୍ର ସଡ଼କ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି ଏ କ୍ଷେତ୍ରରେ ସରକାର କେତେକ ବେନିଫିଟ୍ ପ୍ରଦାନ କରିବେ ବୋଲି ମଧ୍ୟ ବିଚାର କରୁଛନ୍ତି ଏହାଦ୍ୱାରା ଭାରତୀୟ ଅଟେ ମୋବାଇଲ୍ କ୍ଷେତ୍ରରେ ଲାଭବାନ ହେବ

ବଜେଟ୍ରେ ସରକାର ସ୍ପଚ୍ଛାକୃତ ଭେଇକିଲ୍ ନୀତି ସମ୍ପର୍କରେ ଘୋଷଣା କରିଛନ୍ତି

କ୍ରିକେଟ୍ ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ଠାରେ ଚାଲିଥିବା ଭାରତ ଇଂଲଣ୍ଡ ପ୍ରଥମ ଟେଷ୍ଟ ମ୍ୟାଚ୍ରେ ଭାରତର ପ୍ରଥମ ଇନିଂସ ବ୍ୟାଟିଂ ଜାରି ରହିଛି

ଗତକାଲିର ଅପରାଜିତ ବ୍ୟାଟସ୍ମ୍ୟାନ୍ ୱାଶିଂଟନ୍ ସୁନ୍ଦର ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଜି ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିବେ

ଭାରତ ଆଜି ଫଲୋଅନ୍ ବଞ୍ଚାଇବା ପାଇଁ ଚେଷ୍ଟା କରିବ